ଏବଂ ରାକ୍ୟରେ ଲଗାଣ ବର୍ଷା ଜାରି

ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମାରେ କୁହାଯାଇଛି ଶିକ୍ଷାଦାନ ସହ ଅଧ୍ଧାପକମାନଙ୍ଙୁ ଏଶିକି ପାଠାଗାର ଗବେଷଣା ବିଳମ୍ୟରେ ନାମ ଲେଖାଇଥିବା ପିଲା ଓ ଇଛୁକ ବିଦ୍ୟାର୍ଥୀଙ୍କୁ ଅଧିକ ପାଠ ପଢାଇବା ଛାତ୍ରଛାତ୍ରୀଙ୍କ ଉପସ୍ଚାନ ତଦାରଖ ଆଦି କାର୍ଯ୍ୟ କରିବାକୁ କୁହାଯାଇଛି

ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟ୍ମେକ୍ କରାଯାଇଛି ଆଜି ପ୍ରଥମ ଦିନରେ କଟକ ଏସ୍ସିବି ମେଡିକାଲ୍ କଲେଜ୍ ପାଇଁ ପ୍ରୋଭିଜନାଲ୍ ଆଡ୍ମିସନ୍ ଭୁବନେଶ୍ୱର ଓଜେଇଇଙ୍ କାର୍ଯ୍ୟାଳୟରେ କରାଯାଉଛି

ଏହି ବୈଠକରେ ବିଶେଷକରି ଗ୍ରାମାଞଳର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ସହ ଜିଲ୍ଲା ମୁଖ୍ୟ ଚିକିହାଳୟ ଏବଂ ସନ୍ତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସମସ୍ ସମ୍ମର୍କରେ ଆଲୋଚନା ହୋଇଥିଲା

ପରମ୍ପରା ଅନୁଯାୟୀ ଗତକାଲି ଟାଉନଥାନା ସମ୍ମୁଖରେ ଅଟକ ରହିଥିବା ଦେବୀ ସୁଭଦ୍ରାଙ୍କ ରଥକୁ ଆଜି ଅପରାହ୍ବରେ କେବଳ ମହିଳାମାନେ ଟାଣିଥିଲେ

ଆକି ରାତିରେ ତିନିଠାକୁରଙ୍କୁ ମାଉସୀମା ମନ୍ଦିର ଆଡପ ମଣ୍ଡପକୁ ନିଆଯିବ

ଏଥିରେ ବହୁ ବିଶିଷ୍ ବ୍ୟକ୍ତି ଯୋଗଦେଇ ଜୀବଜଗତର ସନ୍ତୁଳନ ରକ୍ଷା ପାଇ ଗଛର ପ୍ରମୁଖ ଭୂମିକା ରହିଛି ତଥା ବୃଷରୋପଣ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ଏହି ଅବସରେ ହାଇସ୍କୁଲ ପରିସରେ ବୃକ୍ଷରୋପଣ କରାଯାଇଥିଲା

ଏଥରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବନଖଣ୍ ଅଧିକାରୀ ଯୋଗଦେଇ ବୁକ୍ଷ ରୋପଣ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି ବନ ମହୋସ୍ବରେ ଶିଶୁ ଅର୍ଜୁନ ଖଇର ନିମ ଆଦି ପ୍ରାୟ ଦୁଇ ହଜାର ଚାରାରୋପଣ କରାଯାଇଥିଲା

ଇଫକୋ ପକ୍ଷରୁ ଆୟୋକିତ ଏହି ସମାବେଶରେ ଜମିର ଜେବ ସାର ପ୍ରୟୋଗ ଆବଶ୍ୟକତା ଉପରେ କୃଷକଙ୍କୁ ସଚେତନତା କରାଯାଇଥିଲା

ବର୍ଷାଜଳ ନିଷାସନପାଇଁ ସଠିକ୍ ବ୍ୟବସ୍କା ନ ଥିବାରୁ ଆକି ମଧ୍ଧ ସହରର ବିଭିନୁ ତଳିଆ ଅଞ୍ଚଳରେ ପାଶି କମି ରହିଛି

ବର୍ଷାଜଳ ନିଷ୍କାସନ ବ୍ୟବସ୍ରା ଠିକ୍ ନ ଥିବା ସାଙ୍ଗକୁ ବିଭିନ୍ନ ସ୍ସାନରେ ଜାଇକାର ରାସ୍ତାଖେଳା ଯୋଗୁଁ ସହରରେ ଏପରି ପରିସ୍ଥିତି ସୂଷ୍ ହୋଇଛି ମଧୁପାଟଣା ବାଦାମବାଡ଼ି ମକରବା ସାହି ଧୋବୀ ଲେନ୍ ଥୋରିଆ ସାହି ରାଉସାପାଟଣା ମେରିଆ ବଜାର ଆଦି ବହୁ ସ୍ଥାନରେ ପାଶି ଜମି ରହିଛି

ପରେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ସିଏମ୍ସି କମିଶନର ଅନନ୍ୟା ଦାସଙ୍କୁ ଭେଟି ଏ ସମ୍ପର୍କିତ ଦାବିପଦ୍ର ପ୍ରଦାନ କରିଥିଲେ

ଆକି ସମ୍ପଲପୁର ଦେବଗଡ଼ ସୁନ୍ଦରଗଡ଼ ବରଗଡ଼ କେନ୍ଦୁଝର ବାଲେଶ୍ୱର ଭଦ୍ରକ ସୁବର୍ଷପୁର ବଲାଙ୍ଗିର ଜଗତ୍ସିଂହପୁର କେନ୍ଦାପଡ଼ା କଟକ ନୟାଗଡ଼ ଓ ଖୋର୍ବ୍ଦାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ସମ୍ଭଦ୍ର ଅଶାନ୍ତ ଥିବାରୁ ମହ୍ୟଜୀବୀମାନଙ୍ଙୁ ସମ୍ଭଦ୍ର ମଧ୍ଧକୁ ନ ଯିବାପାଇଁ କୁହାଯାଇଛି